ତେଣୁ ସରକାର ଏହା ଉପରେ ତଦନ୍ତ ନିର୍ଦ୍ଦେଶ ଦିଅନ୍ତ ବୋଲି ସେ ଦାବି କରିଛନ୍ତି

ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍କା କରାଯାଇଛି

ବିଧାନସଭାରେ ଆଇନ ପ୍ରଶୟନ ହେଲା ପରେ ଏହି ସଂସ୍ଥାଗୁଡ଼ିକ ଗଠିତ ହୋଇଛି କିନ୍ତୁ ସେମାନଙ୍କର କାର୍ଯ୍ୟକଳାପ ଓ ଅଡିଟ୍ ସଂପର୍କରେ ଗୃହକୁ ଅବଗତ କରାଯାଉ ନାହି

ବିଭିନ୍ ବିଷୟବସ୍ତୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାକ୍କିବାପାଇଁ ଆଶା କରୁଛନ୍ତି

ଓଜେଇଇ ଆସନ୍ତାକାଲି ସ୍ୱତନ୍ତ ଓଡ଼ିଶା ଯୁଗ୍ଗ ପ୍ରବେଶିକା ପରୀକ୍ଷା ଅନୁଷ୍ଷିତ ହେବ

ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି

ଉଭୟ ଆହତ ଛାତ୍ରଙ୍ଙୁ ବ୍ରହ୍କପୁର ଏମ୍କେସିଜି ମେଡ଼ିକାଲରେ ଭର୍ଭି କରାଯାଇଛି ବୋମା କେମିତି ସ୍କୁଲ୍ରେ ଥିଲା କିଏ ରଖିଥିଲା ସେ ନେଇ ପୋଲିସ୍ର ତଦନ୍ତ ଜାରି ରହିଛି ଏହି ଘଟଣାରେ ଅଭିଭାବକ ମହଲରେ ଉଦ୍ବେଗ ପ୍ରକାଶ ପାଇଛି